କ୍ଷୁଦ୍ର ଚାଷୀ ଓ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ପେନ୍ସନ୍ ମିଳିବ ସୋନିଆ ଗାନ୍ଧି କଂଗ୍ରେସ ସଂସଦୀୟ ଦଳର ନେତା ନିର୍ବାଚିତ ହୋଇଛନ୍ତି

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧ୍ୟ ଯୋକନା ପିଏମ୍ କିଷାନ୍ ଦେଶର ସବୁ କୃଷକମାନଙ୍କ ପାଇଁ କାର୍ଯ୍ୟକାରୀ ହେବ

ପ୍ରଧାନମନ୍ତ୍ରୀ କିଷାନ ପେନ୍ସନ୍ ଯୋଜନା ମଧ୍ୟ କ୍ୟାବିନେଟ୍ର ଅନୁମୋଦନ ଲାଭ କରିଛି

କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ପେନ୍ସନ୍ ଯୋଜନା ମଧ୍ୟ କ୍ୟାବିନେଟ୍ର ଅନୁମୋଦନ ଲାଭ କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ପ୍ରତ୍ୟେକ ଦୋକାନୀ ଖୁଚୁରା ବିକ୍ରେତା ଓ ଆତ୍ମନିଯୁକ୍ତ ବ୍ୟକ୍ତିମାନଙ୍କୁ ସାର୍ବଜନୀନ ସାମାଜିକ ନିରାପଭା ଯୋଗାଇ ଦେବା ଏହି ଯୋଜନାର ଉଦ୍ଦେଶ୍ୟ

ଗୃହପାଳିତ ପ୍ରାଣୀମାନଙ୍କର ମୁଖ ଓ ପାଦ ରୋଗ ଚିକିହାପାଇଁ ସରକାର ଏକ ସ୍ୱତନ୍ତ୍ର ଯୋଜନା ମଞ୍ଜର କରିଛନ୍ତି

କ୍ୟାବିନେଟ୍ର ଏହି ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ଐତିହାସିକ ବୋଲି ବର୍ଷ୍ଣନା କରିଛନ୍ତି ଏହାଦ୍ୱାରା ଦେଶର ଲୋକମାନଙ୍କର ସମ୍ମାନ ବଢ଼ିବ ଓ ସେମାନେ କ୍ଷମତାପନ୍ନ ହୋଇପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ଏହି ଚିଠା ନୀତିରେ ଭାରତୀୟ ଜ୍ଞାନ ବ୍ୟବସ୍ଥାକୁ ପାଠ୍ୟକ୍ରମରେ ସାମିଲ କରିବା ଏକ ଜାତୀୟ ଶିକ୍ଷା କମିଶନ୍ ଗଠନ କରିବା ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକଦ୍ୱାରା ମନଇଚ୍ଛା ଫି' ବୃଦ୍ଧି ଦମନ ଲାଗି ସୁପାରିସ୍ କରାଯାଇଛି ଶିକ୍ଷକ ଶିକ୍ଷା କ୍ଷେତ୍ରରେ ସବୁ ଶିକ୍ଷକ ପ୍ରସ୍ତୁତି ଓ ଶିକ୍ଷା କାର୍ଯ୍ୟକ୍ରମଗ୍ରଡ଼ିକରେ ବ୍ୟାପକ ପରିବର୍ତ୍ତନ ସହ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ବହୁ ପାକ୍ଷିକ ବିଷୟବସ୍ତୁ ସାମିଲ୍ କରିବାର ପ୍ରସ୍ତାବ ରହିଛି ବିଷୟବସ୍ତୁଗୁଡ଼ିକରେ ଗଣିତ କ୍ୟୋତିଷଶାସ୍ତ ଦର୍ଶନ ମନସ୍ତଭ୍ୱ ଯୋଗ ସ୍ଥାପତ୍ୟ ଭେଷକ ତଥା ଶାସନ ରାଜୀନତି ସମାଜ ଓ ଭାରଜୀୟ ଞ୍ଜାନ ବ୍ୟବସ୍ଥାର ସଂରକ୍ଷଣ ଆଦି ସାମିଲ୍ କରିବାକୁ ସ୍ରପାରିସ୍ କରାଯାଇଛି

କଂଗ୍ରେସ ସିପିପି ମିଟିଂ ନବ ନିର୍ବାଚିତ କଂଗ୍ରେସ ଲୋକସଭା ସାଂସଦମାନେ ସୋନିଆ ଗାନ୍ଧିଙ୍କୁ ସଂସଦୀୟ ଦଳର ନେତା ନିର୍ବାଚିତ କରିଛନ୍ତି ଆଗାମୀ ସଂସଦୀୟ ଅଧିବେଶନପାଇଁ ସାଂସଦମାନେ ପାର୍ଟିର ରଶକୌଶଳ ସ୍ଥିର କରିବେ କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ଭୋଟ୍ଦାତା ଓ କଂଗ୍ରେସ କର୍ମୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ସେ କହିଛନ୍ତି କଂଗ୍ରେସର ସବୁ ସଦସ୍ୟମାନେ ମନେରଖିବା ଉଚିତ ସେମାନେ ସମସ୍ତେ ସମ୍ଭିଧାନ ସୁରକ୍ଷା ପାଇଁ ସଂଗ୍ରାମ କରୁଛନ୍ତି

କଂଗ୍ରେସ କାର୍ଯ୍ୟକାରିଣୀ ରାହ୍ରଲ ଗାନ୍ଧିଙ୍କ ଇସ୍ତଫାପତ୍ରକୁ ସର୍ବସମ୍ମତିକ୍ରମେ ପ୍ରତ୍ୟାଖ୍ୟାନ କରିବା ସଙ୍ଗେ ସଙ୍ଗେ ସାଙ୍ଗଠନିକ ପ୍ରନର୍ଗଠନ ପାଇଁ ସବ୍ର ସ୍ତରରେ ସାଙ୍ଗଠନିକ ପରିବର୍ତ୍ତନପାଇଁ ତାଙ୍କ କ୍ଷମତା ଦେଇଥିଲା

ପରିସଂଖ୍ୟାନ ବିଭାଗ ସଚିବ ପ୍ରବୀନ୍ ଶ୍ରୀବାସ୍ତବ କହିଛନ୍ତି ନୂଆ ଢାଞ୍ଚା ଓ ନୂଆ ମାଟ୍ରିକ୍ ଆଧାରରେ ଏହି ତଥ୍ୟ ପ୍ରସ୍ତୁତ କରାଯାଇଛି

କୁଲ୍ଗାମ୍ ପୁଲିସ୍ ଓ ସେମାନଙ୍କ ପରିବାରଗୁଡ଼ିକ ତରଫରୁ କ୍ରମାଗତ ମିଳିତ ଉଦ୍ୟମ ଫଳରେ ଏହି ଯୁବକମାନେ ମୁଖ୍ୟସ୍ରୋତକୁ ଫେରିଆସିବାପାଇଁ ଆତ୍ମସମର୍ପଣ କରିଛନ୍ତି ନିରାପଭା ଦୃଷ୍ଟିରୁ ସେମାନଙ୍କ ପରିଚୟକୁ ପ୍ରକାଶ କରାଯାଇ ନାହିଁ ଓଡ଼ିଶା ସ୍ୱିକର୍ ପୂର୍ବତନ ମନ୍ତ୍ରୀ ତଥା ବିକେଡିର ବରିଷ ନେତା ସୂର୍ଯ୍ୟ ନାରାୟଣ ପାତ୍ର ଓଡ଼ିଶା ବିଧାନସଭାର ବାଚସ୍କତି ଭାବେ ଆଜି ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନାମ ପ୍ରସ୍ତାବ ଦେଇଥିଲାବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ତମ ଆର୍ରଖ୍ ସମର୍ଥନ କରିଥିଲେ

କଂଗ୍ରେସ ନେତା ନରସିଂହ ମିଶ୍ର ଓ ସିପିଏମ୍ ନେତା ଲକ୍ଷ୍ମଣ ମୁଖା ଶ୍ରୀ ପାତ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେପି ସଦସ୍ୟମାନେ ଭୋଟ୍ ଗ୍ରହଣ ସମୟରେ ସଭାଗୃହରେ ଅନ୍ତପସ୍ଥିତ ଥିଲେ କ୍ୱାଡ଼ ମିଟ୍ ମ୍ବଲ୍ୟବୋଧ ଓ ନୀତି ଆଦାନ ପ୍ରଦାନ ଭିତ୍ତିରେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଅବାଧ ମୁକ୍ତ ସମୃଦ୍ଧ ଏବଂ ସମଷ୍ଟିଗତ ପ୍ରତିବଦ୍ଧତାପାଇଁ ଭାରତ ଅଷ୍ଟ୍ରେଲିଆ ଜାପାନ ଓ ଯୁକ୍ତରାଷ୍ଟ୍ର ଆମେରିକା ସେମାନଙ୍କର ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କାରି ଏକ ଇସ୍ତାହାରରେ କୁହାଯାଇଛି ଏହି ଚାରିଟିଯାକ ଦେଶର ବରିଷ୍ଣ ଅଧ୍ୟକାରୀମାନେ ଗତକାଲି ଥାଇଲ୍ୟାଣ୍ଡର ବ୍ୟାଙ୍କକ୍ଠାରେ ମିଳିତ ହୋଇ ସାଧାରଣ ସ୍ୱାର୍ଥରକ୍ଷାପାଇଁ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିଥିଲେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଆଞ୍ଚଳିକ ଢାଞ୍ଚା ସୁରକ୍ଷା ଲାଗି ଆସିଆନ୍ ଦେଶଗୁଡ଼ିକ ପ୍ରତି କୈନ୍ଦ୍ରିକତା ଓ ଆସିଆନ୍ ନେତୃତ୍ୱ ବ୍ୟବସ୍ଥା ପ୍ରତି ଏହି ଦେଶଗୁଡ଼ିକ ଦୃଢ଼ ସମର୍ଥନ ଜଣାଇଛନ୍ତି ଏହି ଇସ୍ତାହାରରେ କୃହାଯାଇଛି ଗମନାଗମନ କ୍ଷେତ୍ରରେ ସଂଯୋଗତା ମୌଳିକଡାଞ୍ଚାର ବିକାଶ ଆଞ୍ଚଳିକ ନିରାପତ୍ତା ସନ୍ତାସବାଦ ଦମନ ସାମୁଦ୍ରିକ ସହଯୋଗ ଓ ସାଇବର୍ ନିରାପତ୍ତା ସଂକ୍ରାନ୍ତରେ ସହଯୋଗ ଉପରେ ମଧ୍ୟ ସେମାନେ ଆଲୋଚନା କରିଛନ୍ତି ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ସ୍ଥିରତା ଓ ସମୃଦ୍ଧି ଲାଗି ଏହିସବୁ ପ୍ରସଙ୍ଗଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି

କାଶ୍ମୀରରେ ଫେବୃୟାରୀ ମାସ ଆତ୍କଘାତୀ ଆକ୍ରମଣପାଇଁ ଦାୟୀ ବେଆଇନ ଘୋଷିତ ଜୈସେ ମହଜ୍ଞଦ ଗୋଷୀ ସକାଶେ ସେମାନେ ପାଣ୍ଡି ଯୋଗାଡ କର୍ତ୍ଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ

ପାକିସ୍ତାନର ସନ୍ତାସବାଦୀ ଦମନ ବିଭାଗ ପକ୍ଷର୍ତ ଗତକାଲି ଏକ ବିବୃତ୍ତିରେ କୃହାଯାଇଛି ସେମାନଙ୍କୁ ଜେଲ୍କୁ ପଠାଇ ଦିଆଯାଇଛି

ଗତକାଲି ରାତିରେ ଭର୍କିନିଆ ସମୁଦ୍ର ଉପକୂଳ ପୌରକେନ୍ଦ୍ରରେ ସେହି ଗୁଳିଚାଳନା ଘଟଣା ଘଟିଥିଲା ପୌରକେନ୍ଦ୍ରରେ ବହୁ ଦିନରୁ ଚାକିରି କରୁଥିବା ଜଣେ କର୍ମଚାରୀ ଆଖିବୁଜା ଗୁଳି ଚଳାଇଥିଲେ ବନ୍ଧୁକଧାରୀଙ୍କ ପରିଚୟ ପ୍ରକାଶ କରାଯାଇ ନ ଥିଲେ ମଧ୍ୟ ତାକ୍ର ପରେ ହତ୍ୟା କରାଯାଇଥିବାର ଖବର ମିଳିଛି

ଫେଞ୍ଚ ଓପନ୍ ପ୍ୟାରିସ୍ଠାରେ ଚାଲିଥିବା ଚଳିତ ରତୁର ଦ୍ୱିତୀୟ ଗ୍ରାଣ୍ଡ ସ୍କାମ୍ ଫ୍ରେଞ୍ଚ୍ ଓପନ୍ ଟେନିସ୍ ପ୍ରତିଯୋଗିତାରେ ବିଶ୍ୱର ଦୁଇ ନମ୍ଭର ଖେଳାଳୀ କାରୋଲିନା ପ୍ରିସ୍କୋଭା ଅଚାନକ ଭାବେ ତୂତୀୟ ରାଉଣ୍ଡ୍ରୁ ହାରିଯାଇଛନ୍ତି